ପିଏମ୍ ଗରିବ କଲ୍ୟାଣ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଗରିବ କଲ୍ୟାଣ ଯୋଜନା ଯେଭଳି ହିତାଧିକାରୀମାନଙ୍କ ପାଖରେ ପହଞ୍ଚ ପାରିବ ତାହା ନିଶ୍ଚିତ କରିବା ଓ ଏହି କାର୍ଯ୍ୟର ଲଗାତାର ତଦାରଖ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଅତ୍ୟାବଶ୍ୟକ ଔଷଧପତ୍ର ଓ ସୁରକ୍ଷା ସରଞ୍ଜାମ ଯେଭଳି ନିର୍ଦ୍ଧାରିତ ସମୟରେ ଉତ୍ପାଦିତ ହୋଇପାରିବ ତାହାର ତଦାରଖ କରାଯିବା ଆବଶ୍ୟକ

ଦେଶାନ୍ତରିତ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧାର ମୁକାବିଲା ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ରୋକିବା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ ଓ ଆଗରେ ରହି କାର୍ଯ୍ୟ କରୁଥିବା କର୍ମୀମାନଙ୍କ ସମସ୍ୟା ଆଦିର ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମର ସେମାନେ ପ୍ରଶଂସା କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଦେଶରେ ସୃଷ୍ଟି ହୋଇଥିବା ଏହି ଚ୍ୟାଲେଞ୍ଜର ମୁକାବିଲା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ସରକାରୀ କର୍ମକର୍ତ୍ତାମାନେ ବିସ୍ତୃତ ବିବରଣୀ ପ୍ରଦାନ କରୁଛନ୍ତି ଏକ୍ସ ସର୍ଭିସ୍ମ୍ୟାନ୍ ସେନାବାହିନୀ ନୌବାହିନୀ ଓ ବିମାନ ବାହିନୀର ଅବସରପ୍ରାପ୍ତ କର୍ମଚାରୀମାନେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ପ୍ରଶାସନକୁ ସାହାଯ୍ୟ କରିବା କାରି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ବିଭାଗ ଏହି କାର୍ଯ୍ୟରେ ସମନ୍ନୟ ରକ୍ଷା କର୍ତ୍ତି

ସେଣ୍ଟର ମେଡ଼ିକାଲ ସପ୍ଲାଇ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ ମେଡ଼ିକାଲ ଅକ୍ଟିଜେନ୍ ଯୋଗାଣ ଯେପରି ବଳବତ୍ତର ରହିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି କରୋନା ଭୂତାଣୁ ସଫକ୍ରମଣର ମୁକାବିଲାରେ ମେଡ଼ିକାଲ ଅକ୍ନିଜେନ୍ର ଆବଶ୍ୟକତା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି ତା'ଛଡ଼ା ମେଡ଼ିକାଲ ଅକ୍ନିଚ୍ଚେନ ମଧ୍ୟ ଜାତୀୟ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକା ଓ ଡବ୍ଲ୍ଏଚ୍ଓ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭାଲ୍ଲା ସମସ୍ତ ରାଜ୍ୟଗୁଡ଼ିକର ମୁଖ୍ୟସଚିବମାନଙ୍କ ପାଖକୁ ଚିଠି ଲେଖି ମେଡ଼ିକାଲ ଅକ୍କିଜେନ୍ ଯେପରି ସହଜରେ ହସ୍କିଟାଲଗୁଡ଼ିକୁ ଯୋଗାଇ ଦିଆଯାଇ ପାରିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ କହିଛନ୍ତି ତା'ଛଡ଼ା ମେଡ଼ିକାଲ ଅକ୍ଟିଜେନ୍ ଓ ତତ୍ସମ୍ବନ୍ଧୀୟ ସାମଗ୍ରୀଗୁଡ଼ିକର ଉତ୍ପାଦନ କରୁଥିବା କାରଖାନାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାରୁ ବାଦ୍ ଦେବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ଜିଓଏମ୍ ମିଟିଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଲକ୍ଡାଉନ୍ ଏବଂ କୋଭିଡ୍ ନାଇଷ୍ଟିନ୍ର ବର୍ତ୍ତମାନର ସ୍ଥିତି ସଂପର୍କରେ ଏକ ମନ୍ତ୍ରୀଷ୍ଟରୀୟ ବୈଠକ ଆୟୋଜିତ ହେଉଛି ଏହିବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାୱଡ଼େକର ସ୍କୁତି ଇରାନୀ ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି ଗୃହସଚିବ ଅକ୍ଷୟ ଭାଲା ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି ବୋରିସ୍ ଜନ୍ସନ୍ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସ୍ପାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି ଜଣେ ସରକାରୀ ମୁଖପାତ୍ର କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସ୍ୱାସ୍ଥ୍ୟ ବିଭାଗର ଏକ ଦଳର ପରାମର୍ଶକ୍ରମେ ତାଙ୍କୁ ଆଇସିୟୁକୁ ପଠାଯାଇଛି ତାଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ଲଗାତାର ପ୍ରକାଶ ପାଇବାରୁ ତାଙ୍କୁ ଲଣ୍ଡନର ସେଣ୍ଟ ଥୋମାସ ହସ୍ୱିଟାଲକୁ ସ୍ଥାନାନ୍ତର କରାଯାଇଛି ପ୍ରଧାନମନ୍ତ୍ରୀ ଆଇସିୟୁକୁ ଯିବା ପରେ ଏବେ ବୈଦେଶିକ ମନ୍ତ୍ରୀ ଡୋମିନିକ୍ ର୍ୟାବ୍ ଅସ୍ଥାୟୀ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ର୍ୟାବ୍ କହିଛନ୍ତି ଆମେ ମିଳିତ ଭାବେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିବୁ ଇତ୍ୟବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ବୋରିସ୍ ଜନସନଙ୍କ ଆରୋଗ୍ୟ କାମନା କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ସେ କହିଛନ୍ତି ସେ ଜନସନଙ୍କୁ ହସ୍କିଟାଲ ବାହାରେ ଦେଖିବାର ଆଶା ରଖିଛନ୍ତି

ଶ୍ରୀ ଅଗ୍ରଓ୍ୱାଲ କହିଛନ୍ତି ଯେଉଁମାନଙ୍କ ପ୍ରତି ସଂକ୍ରମଣର ବିପଦ ଅଧିକ ସେମାନେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ ଦେଶବାସୀଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଅନୁରୋଧ କରି ଭ୍ତାଣୁ ସଂକ୍ମଣ ବ୍ୟାପିବାକୁ ରୋକିବା ସକାଶେ ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ସେ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ପୁଣ୍ୟସଲୀଳା ଶ୍ରୀବାସ୍ତବା କହିଛନ୍ତି ଦେଶରେ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବାର କଟକଶାକୁ ସଫଳତାର ସହ ଲାଗୁ କରାଯାଇଛି ସେ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଲୋକମାନଙ୍କ ପାଖରେ ମଧ୍ୟ ପହଞ୍ଚାଯାଇଛି

ସେଣ୍ଟର ଷ୍ଟେଟସ ବିଭିନ୍ନ ଅଭୟାରଣ୍ୟ ବଣ୍ୟଜନ୍ତୁ ସଂରକ୍ଷଣସ୍ଥଳୀ ଓ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଜାରି କରିଛନ୍ତି ଦେଶରେ କରୋନା ଭୂତାଣୁ ସଂକ୍ରମଣ ଓ ବିଦେଶରେ ଗୋଟିଏ ବାଘ କରୋନା ଭୂତାଣୁରେ ସଫକ୍ରମିତ ହେବାର ଖବର ପ୍ରକାଶ ପାଇବା ପରେ ପରିବେଶ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଚିଠି ଲେଖିଛି ମଣିଷ ଦେହରୁ ଜୀବଜନ୍ତୁଙ୍କ ଶରୀରକୁ ଯେଭଳି ଭୂତାଣୁ ସଂକ୍ରମିତ ନ ହୁଏ ସେଥିପ୍ରତି ବିଶେଷ ଦୃଷ୍ଟିଦେବାକୁ ପରିବେଶ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛି ଲୋକମାନଙ୍କୁ ଜାତୀୟ ଅଭୟାରଣ୍ୟ ବଣ୍ୟଜନ୍ତୁ ସଂରକ୍ଷଣ ସ୍ଥଳୀ ଓ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକୁ ଯିବାପାଇଁ ଅନୁମତି ନ ଦେବା ଲାଗି ଏହି ପରାମର୍ଶ ସୂଚୀରେ କୁହାଯାଇଛି ଫିଲ୍ଡ ମ୍ୟାନେଜର ପଶୁ ଚିକିତ୍ସକ ଓ ଅଭୟାରଣ୍ୟଗୁଡ଼ିକ ପାଇଁ ମୁତୟନ କର୍ମଚାରୀମାନଙ୍କ ସହ ମିଶି ଏକ ଟାସ୍କଫୋର୍ସ କିମ୍ବା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀ ବାହିନୀ ଗଠନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ଯଦି ଏଭଳି କୌଣସି ଘଟଣା ଦୃଷ୍ଟିଗୋଚର ହୁଏ ସେ ସଂକ୍ରାନ୍ତରେ ତୁରନ୍ତ ରିପୋର୍ଟ କରିବା ଲାଗି ଦିନରାତି ଚବିଶଘଷ୍ଟା କାର୍ଯ୍ୟ କରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି